ମନ୍ତୀ ଡଃ ସାହୁ ବରିଷ୍ କୁଷି ଅଧିକାରୀଙ୍ଙ ଏକ ଭର୍ର୍ରଆଲ୍ ବୈଠକରେ ସାର ଯୋଗାଣ ସମ୍ମର୍କରେ ସମୀକ୍ଷା କରିବା ଅବସରେ ରାଜ୍ୟର ସବୁ ଚାଷୀ ଖରିଫ୍ ଚାଷ ନିମନ୍ତେ ଯେପରି ଆବଶ୍ୟକୀୟ ସାର ପାଇପାରିବେ ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛନ୍ତି ସାର ବିକ୍ରି ବ୍ୟବସ୍ଷାକୁ ଅଧିକ ସୁବ୍ୟବସ୍ଷିତ କରିବା ସହିତ ଡିଲରମାନେ ଯେପରି ଚତ଼୍ା ଦରରେ ସାର ବିକ୍ରି କରି ନ ପାରନ୍ତି ସେଥିନିମନ୍ତେ ପ୍ରତ୍ୟେକ ସ୍ତରରେ ଯାଞ ବ୍ୟବସ୍ଷାକୁ ଅଧିକ କଡ଼ାକଡ଼ି କରିବା ସହିତ ଖିଲାପି ଡିଲରମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି

କୋଭିଡ୍ ସପ୍ତାହ ପାଳନ ଗଞାମ ଜିଲ୍ଲାବାସୀଙ୍କଠାରେ ଅଧିକ କରୋନା ସତର୍କତା ସୃଷ୍ଟି କରିବା ଲକ୍ଷ୍ୟରେ ଆକିଠାରୁ ଜିଲ୍ଲାରେ କୋଭିଡ୍ ସପ୍ତାହ ପାଳନ ଆର ଏହି ସପ୍ତାହରେ ସମସ୍ତ ସଚେତନତା କାର୍ଯ୍ୟକୁ କଡ଼ାକଡ଼ି କରାଯିବ

ସେମାନେ ନିକର ସମର୍ପଶ ଭାବ ଓ ବଳୀଦାନ ଦେଇ ମୂଲ୍ୟବାନ ଜୀବନକୁ ବଞାଉଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏହି ଅଞ୍ଚଳରେ ଉନ୍ନୟନମଳକ କାର୍ଯ୍ୟ ହାତକୁ ନିଆଯାଇଛି

ଗୁର୍ପ୍ରିୟା ସେତୁ ନିର୍ମାଣ ପରେ ସେହି ସବୁ ଅଞ୍ଞଳରେ ଗମନାଗମନ ପାଇଁ ରାସ୍ତାଘାଟର ନିର୍ମାଣ ଚାଲିଥିବା ବେଳେ ବିଜୁଳି ପାନୀୟ ଜଳ ଶିକ୍ଷା କୁଷି ମାଛ ଚାଷ ମୋବାଇଲ ଟାଓ୍ୱାର ପୁଲିସ ଥାନା ଇିଏସ୍ଏଫ୍ କ୍ୟାମ୍ମ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ପାଣିପାଗ ଆସନ୍ତା ଶନିବାରଠାରୁ ରାଜ୍ୟର କେତେକ ସ୍ଚାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ଚନା ଦିଆଯାଇଛି

ଏହି ସମୟ ମଧ୍ଘରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍ଙୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି